ଆକି ଚିହ୍ଟ ହୋଇଥିବା ସମସ୍ତ ସଂକ୍ରମିତ ଯାକପୁର କିଲ୍ଲାରେ ବୋଲି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି

ସଂକ୍ରମିତମାନଙ୍କୁ ଚିକିହା ପାଇଁ କଳିଂଗନଗର ଟାଟା ମେଡିକାଲର କୋଭିଡ ହସପିଟାଲରେ ଭର୍ତି କରାଯାଇଛି

ସମ୍ମକ୍ତ ପଜିଟିଭ୍ ବ୍ୟକ୍ତିଙ୍କ ସଂସର୍ଶରେ ଆସିଥିବ ଲୋକଙ୍କୁ ଏକାନ୍ତ ବାସରେ ରଖାଯାଇଥିବା କିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି

କେନ୍ଦ୍ର ସରକାର ଏଥପାଇଁ କେତେକ ସର୍ଉ ଏବଂ ନିୟମାବଳୀ ସ୍ଥିର କରିଛନ୍ତି

ବସ୍ଗୁଡିକୁ ଠିକ୍ଭାବେ ବିଶୋଧକରଣ କରାଯିବ ଓ ବସ୍ରେ ସାମାଜିକ ଦୂରତା ବଜାୟୀ ରଖିବାକୁ କୁହାଯାଇଛି

ଏହି ବସ୍ଗୁଡିକ ପହଞ୍ ବା ପରେ ବିଭିନ୍ ସ୍ଥାନର ସଂଘରୋଧ କେନ୍ଦ୍ରରେ ସେମାନଙ୍ଙୁ ରଖାଯାଇଥିବା କଣାପଡିଛି

ଗ୍ରପ ମାଧ୍ୟମରେ ପଠାଯିବ ଓ ଶିକ୍ଷାଦାନ କରାଯିବ

ଏ ନେଇ ସବୁ ଜିଲ୍ଲାର ଶିକ୍ଷା ଅଧିକାରୀଙ୍କୁ ପତ୍ର ଲେଖାଯାଇଛି

ତାଙ୍କ ପରଲୋକ ଖବର ପାଇ ମୁଁ ସ୍ତ ସେହିପରି ରାଜ୍ୟପାଳ ପ୍ରଫେସର ଗଶେଶୀଲାଲ ଶୋକପ୍ରକାଶ କରି କହିଛନ୍ତି ରଷି କପୁରଙ୍କ ବିୟୋଗ ଭାରତୀୟ ସିନେମା ପାଇଁ ଏକ ବଡ କ୍ଷତି

ପରିବାର ବନ୍ଧ୍ ଓ ସମର୍ଥକଙ୍କୁ ମୁଖ୍ୟମନ୍ତୀ ସମବେଦନା କଣାଇଛନ୍ତି